କୋବିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ସମାବର୍ତ୍ତନ ଉତ୍ପ ଭର୍ଚୁଆଲ୍ ମାଧ୍ୟମରେ କରାଯାଉଛି କେବଳ ପିଏଚ୍ଡି ସ୍କଲାର୍ ଓ ଗୋଲ୍ଡ୍ ମେଡାଲିଷ୍ଟମାନେ ବ୍ୟକ୍ତିଗତ ଭାବେ ସେମାନଙ୍କର ମେଡାଲ୍ ଗ୍ରହଣ କରିବେ ଅନ୍ୟମାନେ ଭର୍ଚ୍ଚୁଆଲ୍ ମାଧ୍ୟମରେ ସେମାନଙ୍କର ଡିଗ୍ରୀ ଓ ଡିପ୍ଲୋମା ଗ୍ରହଣ କରିବେ ପିଏମ୍ ଭାକ୍ସିନେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ବାରାଣସୀର କୋବିଡ୍ ପ୍ରତିଷେଧକ ନେଉଥିବା ବ୍ୟକ୍ତି ଓ ପ୍ରତିଷେଧକ ଦେଉଥିବା କର୍ମୀମାନଙ୍କ ସହ ବାର୍ଭାଳାପ କରିବେ ସେହି ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ଅଭିଜ୍ଞତା ବିଷୟରେ ଜଣାଇବେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାର୍ଭାଳାପ କରିବେ ଏଥିସହିତ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନର ସଫଳ କାର୍ଯ୍ୟକାରିତାକୁ ସୁନିଣ୍ଟିତ କରିବା ସକାଶେ ବିଭିନ୍ନ ରାଜନୈତିକ ଦଳର ନେତା ବରିଷ୍ଠ ଅଧିକାରୀ ବୈଜ୍ଞାନିକ ଓ ବିଭିନ୍ନ ଅଂଶୀଦାରମାନଙ୍କ ସହ ପ୍ରଧାନମନ୍ତ୍ରୀ ନିରନ୍ତର ସମ୍ପର୍କରେ ରହିବେ ହର୍ଷବର୍ଦ୍ଧନ ଭାକ୍ସିନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି କୋବିଡ୍ ନାଇଣ୍ଟିନ୍ ପ୍ରତିଷେଧକ ଟିକା ସମ୍ପର୍ଶ୍ଣ ନିରାପଦ ଓ ଫଳପ୍ରଦ ଏହି ପ୍ରତିଷେଧକ ଗୁଡ଼ିକ କୋବିଡ୍ ନାଇଷ୍ଟିନ୍ର ମୂଳୋତ୍ପାଟନ କରିବ

ସେମାନଙ୍କ ମଧ୍ୟରୁ ମାତ୍ର ଅଳ୍ପ କିଛି ଲୋକଙ୍କ ମଧ୍ୟରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି ସେହିଭଳି ଲୋକମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ସେ କହିଛନ୍ତି କୌଣସି ପ୍ରତିଷେଧକ ଦିଆଯିବା ସ୍ଥଳେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଓ କୁପ୍ରଭାବ କିଛି ଲୋକଙ୍କ ଶରୀରରେ ଦେଖିବାକୁ ମିଳିଥାଏ ବୈଜ୍ଞାନିକମାନଙ୍କ ଦ୍ୱାରା ଯଥେଷ୍ଟ ଯାଞ୍ଚ୍ କରାଯିବା ପରେ ସେଗୁଡ଼ିକୁ ମାନବ ଶରୀରରେ ପରୀକ୍ଷା କରାଯାଇଥିଲା ଓ ଏହାପରେ ଦେଶରେ ଦୁଇଟି ପ୍ରତିଷେଧକ ଟିକାକୁ ଅନୁମୋଦନ କରାଯାଇଥିଲା ସେ କହିଛନ୍ତି ଭାରତରୁ ପ୍ରତିଷେଧକ ନେବାକୁ ବିଶ୍ୱର ଅନେକ ଦେଶ ଅନୁରୋଧ ଜଣାଇଛନ୍ତି କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକଙ୍କୁ ନେଇ ସୃଷ୍ଟି ହୋଇଥିବା ଅପପ୍ରଚାରକୁ ବନ୍ଦ କରାଯିବା ଲାଗି ନିବେଦନ କରି ମନ୍ତ୍ରୀ କହିଛନ୍ତି ପୂର୍ବରୁ ହାଡପୁଟି ଓ ପୋଲିଓ ଭଳି ରୋଗଗୁଡ଼ିକର ନିୟନ୍ତ୍ରଣ ପାଇଁ ପ୍ରତିଷେଧକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି

ପ୍ରତିଷ୍ଠାନର ଚତୁର୍ଥ ଓ ପଞ୍ଚମ ମହଲାରେ ଏହି ଅଗ୍ନିକାଶ୍ଡ ଘଟିଥିଲା ଅଗ୍ନିକାଶ୍ଡର କାରଣ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଜଣା ପଡ଼ି ନ ଥିବା ଦମକଳ ବାହିନୀର ଜଣେ ଅଧିକାରୀ କହିଛନ୍ତି

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାକୁ ନେଇ ଦ୍ରୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ଓ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ମୂତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଗୃହ ନିର୍ମାଣ ଓ ସହଞ୍ଚଳ ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ର 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ' ପ୍ରକଳ୍ପ ଗୁଡ଼ିକର ଦ୍ରତ କାର୍ଯ୍ୟକାରିତା ଦିଗରେ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଛନ୍ତି ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆସାମ ଓ ପଣ୍ଟିମବଙ୍ଗ ଗସ୍ତ କରିବେ

କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ଠାରେ ପରାକ୍ରମ ଦିବସ ଉହବର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ

ପରାକ୍ରମ ଦିବସ ଦେଶର ଯୁବପିଢ଼ିକୁ ଅନୁପ୍ରାଣିତ କରିବ ଏହି ଅବସରରେ ଏକ ସ୍ଥାୟୀ ପ୍ରଦର୍ଶନୀ ଓ ନେତାଜୀଙ୍କ ଉପରେ 'ପ୍ରୋଜେକ୍ସନ୍ ମ୍ୟାପିଙ୍ଗ୍ ଶୋ'ର ଆୟୋଜନ କରାଯିବ ଏହି ଅବସରରେ ଶ୍ରୀ ମୋଦୀ ଏକ ସ୍କାରକୀ ମୁଦ୍ରା ଓ ଡାକ ଟିକଟ ଉନ୍କୋଚନ କରିବେ ନେତାଜୀଙ୍କ ଉପରେ 'ଆମରା ନୂତୋନ୍ ଯୌବୋନେରୀ ଦୃତ୍' ନାମକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଏହି ଟିକାକୁ ଭାରତୀୟ ରାଷ୍ଟ୍ରଦ୍ୱତ ବିକ୍ରମ ଦୋରାଇସ୍ୱାମୀ ଡାକାରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଏକେ ଅବଦୁଲ୍ ମୋମେନ୍ ଓ ସ୍ୱାସ୍ଥ୍ୟମନ୍ତୀ ଜାହିଦ୍ ମାଲେକ୍ଙ୍କୁ ପ୍ରଦାନ କରିଛନ୍ତି

ଏହି ଟିକା ପ୍ରଦାନ ପରେ ରାଷ୍ଟ୍ରଦୂତ ଶ୍ରୀ ଦୋରାଇସ୍ୱାମୀ ଏହାଦ୍ୱାରା 'ପ୍ରଥମେ ପଡ଼ୋଶୀ ରାଷ୍ଟ୍ର' ନୀତିକୁ ଭାରତ ପ୍ରାଧାନ୍ୟ ଦେଉଥିବା ପ୍ରତିଫଳିତ ହେବା ସହ ବାଂଲାଦେଶ ସହିତ ସମ୍ପର୍କକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି

ଏହି କ୍ଷେତ୍ରରେ ଅତ୍ୟାଧ୍ରନିକ ଜ୍ଞାନକୌଶଳର ପ୍ରୟୋଗ କରି ଆନ୍ତର୍ଜାତିକ ବଜାରକୁ ଅଧିକରୁ ଅଧିକ ବସ୍ତ୍ର ରପ୍ତାନୀ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଭାରତରେ ପ୍ରଚୂର ପରିମାଣର କଞ୍ଚାମାଲ ସହ ଦକ୍ଷ କାରିଗର ରହିଛନ୍ତି ଏହା ସତ୍ତ୍ୱେ ଭାରତ ଆନ୍ତର୍ଜାତିକ ସ୍ତରରେ ବସ୍ତ ରପ୍ତାନୀ କ୍ଷେତ୍ରରେ ପଛରେ ରହିଛି ଏଥିପାଇଁ ପୂରାତନ ଜ୍ଞାନକୌଶଳର ବ୍ୟବହାର ଓ ସ୍ୱଚ୍ଚ ଉତ୍ପାଦନଭିତ୍ତିକ ଫାର୍ମ ମୁଖ୍ୟ କାରଣ ବୋଲି ଶ୍ରୀ ନାଇଡୁ କହିଛନ୍ତି ବସ୍ତ୍ର ରପ୍ତାନୀ ବିକାଶ ପରିଷଦର ଭର୍ଚ୍ଚଆଲ୍ ପ୍ଲାଟଫର୍ମକୁ ଶୁଭାରମ୍ଭ କରି ସେ କହିଛନ୍ତି ଭାରତରେ ଯେପର୍ଯ୍ୟନ୍ତ ବସ୍ତ ଉତ୍ପାଦନକାରୀ ଫାର୍ମଗୁଡ଼ିକର ଆକାର ବୃଦ୍ଧି କରାଯାଇ ନାହିଁ ଓ ଅତ୍ୟାଧ୍ରନିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଭାରତ ଆନ୍ତର୍ଜାତିକ ସ୍ତରର ଚାହିଦା ମ୍ରତାବକ ବସ୍ତ୍ର ଉତ୍ପାଦନ କରିପାରିବ ନାହିଁ ସେ କହିଛନ୍ତି ଛୋଟ ସହର ଓ ଗ୍ରାମାଞ୍ଚଳରେ ଥିବା ଫାର୍ମଗ୍ରଡ଼ିକ୍ ଏଥିପାଇଁ ସହାୟତା ଯୋଗାଇବା ଦିଗରେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ଶ୍ରୀ ନାଇଡ଼ ସଂଶୋଧିତ ବୈଷୟିକଜ୍ଞାନ ଉନ୍ତୀକରଣ ପାଣ୍ଡି ଯୋଜନାର ପ୍ରଶଂସା କରି କ୍ଷୁଦ୍ର ଶିଳ୍ପଗ୍ରଡ଼ିକର ଉନୁତି ଦିଗରେ ଏହା ଏକ ଉତ୍ତମ ଯୋଜନା ବୋଲି ଦର୍ଶାଇଛନ୍ତି ଭାରତର୍ ପ୍ରସ୍ତତ ବସ୍ତ ଆନ୍ତର୍ଜାତିକ ସ୍ତରରେ ଅଧିକ ବିକ୍ରୟ ପାଇଁ ଏହା ସାହାଯ୍ୟ କରିବ ବୋଲି ଶ୍ରୀ ନାଇଡ଼ କହିଚ୍ଚନ୍ତି